ସ୍ଚଳଭାଗ ଛୁଇଁବା ପରେ ଏହା ବର୍ଉମାନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଆଜି ରାତିସୁଦ୍ଧା ତିତ୍ଲି ଅଧିକ ଦୁର୍ବଳ ହେବ

ତିତ୍ଲିର ପ୍ରଭାବରେ ଦକ୍ଷିଶ ଓ ଉପକ୍ଳ ଓଡିଶାରେ ବର୍ଷା ଲାଗି ରହିଛି ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉଉର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି

କେତେକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଖବର ଆମର ହସ୍ତଗତ ହୋଇଛି ତେବେ ସମୁଦ୍ର କୂଳବର୍ଭୀ ଅଞ୍ଚଳରେ ପବନର ବେଗ ସାମାନ୍ୟ ଅଧିକ ରହିଛି

ବିଭିନୁ ସ୍ଥାନରେ ଗଛ ଉପୁଡ଼ି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ କେତେକ ସ୍ସାନରେ ଆଜବେଷ୍ଟସ୍ ଓ ଟିଣ ଛପର ଉଡ଼ିଯାଇଛି କେତେକ ମାଟି ଘର ମଧ ଭାଙ୍ଗି ଯାଇଛି ବିଜୁଳିଖୁଙ୍କ କ୍ଷତିଗ୍ରସ୍ଠ ହେବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ବୋଲି ଆକି ଗଣମାଧ୍ୟମକୁ ସ୍ୱତନ୍ତ ରିଲିଫ୍ କମିଶନର ବିଷ୍ଟୁପଦ ସେଠି ସ୍ୱଚନା ଦେଇଛନ୍ତି

ଅପରପକ୍ଷରେ ଆଜିମଧ୍ ମୁଖ୍ୟମନ୍ତୀ ତିତ୍ଲି ସଂପର୍କରେ ଭୁବନେଶ୍ୱରରେ ବିଭିନ୍ ଅଧିକାରୀଙ୍କ ନେଇ ସମୀକ୍ଷା ବୈଠକ କରିଛନ୍ତି ବାତ୍ୟା ପ୍ରଭାବିତ ହୋଇଥିବା ସମସ୍ତ ପରିବାରକୁ ସହାୟତା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କେତେକ ଘର ଭାଙ୍ଗିଯାଇଥିବା ବେଳେ ଗୁଣ୍ପୁରଠାରେ ଇଲେକ୍ଟ୍ରିକ୍ ପୋଲ୍ ଉପୁଡ଼ିପଡ଼ି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି ଅନ୍ୟପକ୍ଷରେ କୋରାପୁଟଠାରେ ବର୍ଷା ଲାଗି ରହିଛି

ସେହିଭଳି କଳାହାଣ୍ଡି କିଲ୍କାରେ ମଧ୍ଧ ବର୍ଷା ଲାଗିରହିଥିବା ଖବର ଆମ ସମ୍ୟାଦଦାତା ଜଣାଇଛନ୍ତି

ଏହା ଜିଲ୍ଲାଗୁଡ଼ିକ ହେଉଚି ଗଞ୍ଠାମ ଗଜପତି ପୁରୀ ଖୋର୍ବ୍ଧା ଓ ଜଗତସିଂହପୁର

ଆକି ଏବଂ ଆସନ୍ତାକାଲି ପାଇଁ ରାଜ୍ୟର ସବୁ ଶିକ୍ଷାନୁଷାନଗୁଡ଼ିକୁ ବନ୍ଦ ରଖାଯାଇଛି

ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ଅଧ୍ଧକ୍ଷତାରେ ଅନୁଷିତ କେନ୍ଦ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବଙ୍କୁ ମଞ୍ଠୁରୀ ମିଳିଛି